ଆକି ବ୍ୟାଙ୍କ୍ ଧର୍ମଘଟ ରହିଥିବାବେଳେ ଆସନ୍ତାକାଲି ମାସର ଚତୁର୍ଥି ଶନିବାର ହୋଇଥିବାରୁ ବ୍ୟାଙ୍ ବଦ୍ ରହିବ ରବିବାର ଦିନ ସ୍ୱାଭାବିକ ଭାବେ ବ୍ୟାଙ୍ ବନ୍ଦ୍ ରହିବ

ଏନେଇ ଆଗତ ମାମଲାର ଶୁଶାଣି ଆଜି ହାଇକୋର୍ଟରେ ହୋଇଥିଲା

ଏହାପରେ ପ୍ରକୃତ ତଥ୍ୟ ସାମୁ କୁ ଆସିବ ବୋଲି ବୋର୍ଡ୍ ସଭାପତି କାହାନ୍ ଆରା ବେଗମ୍ କହିଛନ୍ତି ସେ କହିଛନ୍ତି ସେଠାରେ ଅଷ୍ଟମ ଓ ନବମ ଶ୍ରେଶୀର କିଛି ବହି ସଂରକ୍ଷିତ ରଖାଯାଇଥିଲା ତେବେ ବହିପତ୍ର ଅଗ୍ବିକାଣ୍ଡରୁ ବର୍ତ୍ରି ଯାଇଛି ଅଗ୍ବିକାଣ୍ଡରେ ଅନେକ ଗୁରୁଡ୍ପୂର୍ଶ୍ର କାଗଜପତ୍ର ନଷ ହୋଇଯାଇଛି ଅନ୍ୟପଟେ ସମ୍ଲପୁର ମାଧ୍ଧମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ କିଏ ନିଆଁ ଲଗାଇଲା ତାହାରେ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି

ଏଥର ସର୍ବଭାରତୀୟ ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶାର ଜେଇଇ ଅଂଶଗ୍ରହଶ କରୁଛି ବୋଲି ଗୁରୁବାର ବି ବି ହେବ